ସାରା ଦେଶରେ ଏଥିପାଇଁ ବିଭିନ୍ନ ଉହବ ଆୟୋଜନ କରାଯାଇଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସବୁକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ପ୍ରୟାସ କରାଯାଉଛି ଏହି ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଐତିହାସିକ ଲାଲ୍କିଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ରାଷ୍ଟ୍ରକୁ ସମ୍ଘୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରୀ ମୋଦୀଙ୍କୁ ଲାଲକିଲାଠାରେ ସ୍ୱାଗତ କରିଥିଲେ ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ୍ଅଫ୍ ଅନର ପରିଦର୍ଶନ କରିଥିଲେ ଲାଲକିଲାରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ କାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ରାଷ୍ଟ୍ରକୁ ସମ୍ଘୋଧନ କରି ପ୍ରଧାନମନ୍ତ୍ରୀ କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ରାଷ୍ଟ୍ରକୁ ସହାୟତା ଯୋଗାଇ ଥିବାରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଛନ୍ତି ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ଶୁଭେଚ୍ଛା କଣାଇବା ସହ ହଜାର ହଜାର ବୀର ସନ୍ତାନଙ୍କ ପ୍ରାଣବଳୀ ଯୋଗୁଁ ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଇପାରୁଛ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ରର ସ୍ୱାଧୀନତାକୁ ସୁରକ୍ଷା ପ୍ରଦାନ ସହିତ ସମସ୍ତଙ୍କୁ ନିରାପଦ ରଖିବା ପାଇଁ କର୍ତ୍ତବ୍ୟରତ ଯବାନମାନଙ୍କୁ ଶ୍ରୀ ମୋଦୀ ଏହି ଅବସରରେ କୃତଜ୍ଞତା କଣାଇଛନ୍ତି

ଦେଶର ସଂସ୍କୃତି ଓ ପରମ୍ପରାକୁ ଲୋପ କରିବା ପାଇଁ ଅତୀତରେ ବହୁବାର ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି ବିସ୍ତାରବାଦ ଯୋଗୁଁ ଅନେକ ରାଷ୍ଟ୍ର ନିଜର ସତ୍ତା ହରାଇଥିବା ବେଳେ ଭୟଙ୍କର ଯୁଦ୍ଧର ବିଭିଶିକା ମଧ୍ୟରେ ଭାରତ ଏହାର ସ୍ୱାଧୀନତା ସଂଗ୍ରାମ ପାଇଁ ହତୋହାହିତ ହୋଇନାହିଁ ଭାରତ ଏହାର ସ୍ୱାଧୀନତା ସଂଗ୍ରାମ କାଳରେ ବିସ୍ତାରବାଦି ଶକ୍ତିପାଇଁ ଏକ ଆହ୍ପାନ ପାଲଟି ଥିଲା ବୋଲି ସେ କହିଛନ୍ତି ସାରା ବିଶ୍ୱ ଗୋଟିଏ ପରିବାର ବୋଲି ଭାରତ ବିଶ୍ୱାସ କରେ ରାଷ୍ଟ୍ର ଆର୍ଥିକ ଅଭିବୃଦ୍ଧି ଓ ବିକାଶ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ପ୍ରକ୍ରିୟା ତଥା ଭାରତର ଏହି ଯାତ୍ରାରେ ମାନବିକତା ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି ଏକଦା ଭାରତର କୃଷି ବ୍ୟବସ୍ଥା ଅତ୍ୟନ୍ତ ଅନଗ୍ରସର ଥିଲା ଏବଂ ଦେଶବାସୀଙ୍କ ମୁହଁକୁ କିଭଳି ଆହାର ପହଞ୍ଚିପାରିବ ତାହା ସବୁଠାରୁ ବଡ଼ ଚିନ୍ତାର ବିଷୟ ଥିଲା କିନ୍ତୁ ଏବେ ଭାରତ କେବଳ ନିଜର ଲୋକମାନଙ୍କ ପେଟ ଭରିବା ପାଇଁ ନୁହେଁ ବରଂ ବିଶ୍ୱର ଅନେକ ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆତ୍ମନିର୍ଭରଶୀଳ ହେଲେ ବିଶ୍ୱ ଅର୍ଥନୀତିରେ ଏହାର ଭାଗିଦାରୀରେ ବୃଦ୍ଧି ଘଟି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ରପ୍ତାନୀ ହ୍ରାସ କରିବା ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ ବର୍ଚ ଏଥିସହିତ ଦକ୍ଷତା ସୂଜନଶୀଳତା ଓ କ୍ଷମତା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ଅଳ୍ପ କିଛି ମାସ ତଳେ ଭାରତ ଏନ୍ ନାଇଷ୍ଟିଫାଇଭ୍ ମାସ୍କ ପିପିଇ କିଟ୍ ଓ ଭେଷ୍ଟିଲେଟର ଆମଦାନୀ କରୁଥିଲା ବେଳେ ଏବେ ଭାରତ ଏହି କ୍ଷେତ୍ରରେ ନିଜର ଆବଶ୍ୟକତା ପୂରଣ କରିବା ସହ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହାୟତା ଯୋଗାଇ ଦେଉଛି

ଏହି ଅବସରରେ ଶ୍ରୀ ମୋଦୀ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ର ଘୋଷଣା କରିଛନ୍ତି ଏହି ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି ଏହା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ପ୍ରେସିଡେଣ୍ଟ ଆଡ୍ରେସ୍ ଶାନ୍ତି ଅହିଂସା ପ୍ରେମ ଓ ସଦ୍ଭାବନା ଭଳି ଭାରତୀୟ ମୂଲ୍ୟବୋଧଗୁଡ଼ିକ ସର୍ବଦା ବିଶ୍ୱରେ ବିଜୟୀ ହୋଇ ଆସିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି

ସେ କହିଛନ୍ତି ଭାରତ ଭଳି ଏକ ବିଶାଳ ଓ ବିବିଧତା ସମ୍ପନ୍ନ ଦେଶରେ କୋଭିଡ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣର ଫଳପ୍ରଦ ମୁକାବିଲା କରିବା ଏତେ ସହଜ ନୁହେଁ ରାଷ୍ଟ୍ରପତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ସେମାନଙ୍କର ବଳୀଦାନ ପାଇଁ ଆଜି ଭାରତ ଏକ ସ୍ୱାଧୀନ ଦେଶ ହୋଇପାରିଛି ଓ ଦେଶର ଲୋକମାନେ ସ୍ୱାଧୀନ ଜୀବନ ଯାପନ କରିପାରୁଛନ୍ତି ବୋଲି କହିଛନ୍ତି ସେ କହିଛନ୍ତି ଭାରତର ଦୂରଦୃଷ୍ଟି ସମ୍ପନ୍ନ ନେତୃବୃନ୍ଦ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସର୍ବୋଭମ ଚିନ୍ତାଧାରାଗୁଡ଼ିକୁ ଆପଶାଇ ଦେଶରେ ଏକ ସାର୍ବଜନୀନ କାତୀୟ ଭାବନା ଉଦ୍ରେକ କରାଇଥିଲେ ମହାତ୍ମା ଗାନ୍ଧିଙ୍କୁ ସ୍ମରଣ କରି ରାଷ୍ଟ୍ରପତି କହିଛନ୍ତି ତାଙ୍କର ଆଦର୍ଶ ଓ ଚିନ୍ତାଧାରା ସବୁଦିନ ପାଇଁ ପ୍ରାସଙ୍ଗିକ ରହିବ ଓ ଆଗକୁ ଅନେକ ବର୍ଷ ପର୍ଯ୍ୟନ୍ତ ବିଶ୍ୱକୁ ଦିଗ୍ଦର୍ଶନ ଯୋଗାଇବ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଦୁର୍ବିପାକ ପରିଚାଳନା ଟିମ୍ ଗୁଡ଼ିକର ସଦସ୍ୟ ପୁଲିସ୍ କର୍ମଚାରୀ ସଫେଇ କର୍ମଚାରୀ ସାମଗ୍ରୀ ଯୋଗାଉଥିବା କର୍ମଚାରୀ ପରିବହନ କ୍ଷେତ୍ର ରେଳବାଇ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର କର୍ମଚାରୀ ବିଭିନ୍ନ ସେବା ଯୋଗାଶକାରୀ ସଂସ୍ଥା ସରକାରୀ କର୍ମଚାରୀ ସମାଜସେବୀ ସଂଗଠନ ଓ ବଦାନ୍ୟ ନାଗରିକମାନଙ୍କ ସମେତ କରୋନାର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଓ ସଂଗଠନମାନଙ୍କର ଶ୍ରୀ କୋବିନ୍ଦ ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସେମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଅତ୍ୟାବଶ୍ୟକ ସେବା ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହୋଇନାହିଁ ଓ ଲକ୍ଷ୍ୟ ଲୋକଙ୍କର ଜୀବନରକ୍ଷା ହୋଇପାରୁଛି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକଗୁଡ଼ିକର ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ସମାଜର ସବୁବର୍ଗର ଲୋକଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ ବିପନ୍ନ ଲୋକମାନଙ୍କୁ ସହାୟତା ମିଳିପାରୁଛି ଶ୍ରୀ କୋବିନ୍ଦ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଦେଶର ନାଗରିକମାନଙ୍କର ଜୀବନରକ୍ଷା କରିବା ଓ ସେମାନଙ୍କର ଜୀବିକା ବଞ୍ଚାଇ ରଖିବା ହେଉଛି ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସେ ପ୍ରଶଂସା କରିଛନ୍ତି ସରକାରଙ୍କର ଉଦ୍ୟମ ଯୋଗୁଁ କୋଟି କୋଟି ଲୋକ ସେମାନଙ୍କର ଜୀବିକା ନିର୍ବାହନର ପନ୍ଥା ହରାଇ ନାହାନ୍ତି ଶ୍ରୀ କୋବିନ୍ଦ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏକ ଦେଶ ଏକ ରେସନକାର୍ଡ୍ ବନ୍ଦେ ଭାରତ ମିଶନ୍ ଓ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଭଳି ମୁଖ୍ୟ ଯୋଜନାଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଏହିସବୁ ଯୋଜନା ଯୋଗୁଁ ଲୋକମାନେ କୋଭିଡ୍ କଟକଣା ସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି ଦେଶର ସୀମା ଅଞ୍ଚଳରେ ସମ୍ପ୍ରତି ସୃଷ୍ଟି ହୋଇଥିବା ଅଘଟଣଗୁଡ଼ିକ ବିଷୟରେ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ଯବାନମାନେ ଭାରତର ସୀମାକୁ ସୁରକ୍ଷିତ ରଖିବାରେ ଅସୀମ ସାହସିକତା ଓ ବୀରତ୍ୱର ପ୍ରମାଣ ଦେଇଛନ୍ତି ଓ କୌଣସି ବାହ୍ୟ ଦେଶର ଦୁଃସାହସିକ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି ଦେଶର ଗୌରବ ଓ ଗାରିମାର ସୁରକ୍ଷା କରିବାକୁ ଯାଇ ପ୍ରାଣବଳୀ ଦେଇଥିବା ସହିଦ୍ ଯବାନମାନଙ୍କୁ ସ୍ମରଣ କରି ରାଷ୍ଟ୍ରପତି କହିଛନ୍ତି ସମଗ୍ର ଦେଶ ସେମାନଙ୍କର ବୀରତ୍ୱକୁ ନତମସ୍ତକ ହୋଇ ସମ୍ମାନ ଜଣାଉଛି ଶ୍ରୀ କୋବିନ୍ଦ କହିଛନ୍ତି ବର୍ତ୍ତମାନର ସଂକଟକୁ ଭାରତ ଏକ ସୁଯୋଗରେ ପରିଣତ କରିପାରିଛି ଓ ଅନେକ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରଗୁଡ଼ିକ ଯୋଗୁଁ ସବୁବର୍ଗର ଲୋକମାନେ ଲାଭାନ୍ଧିତ ହେଉଛନ୍ତି ନ୍ତ୍ରଆ ଶିକ୍ଷାନୀତି ବିଷୟ ଉଲ୍ଲ୍ରେଖ କରି ରାଷ୍ଟ୍ରପତି କହିଚ୍ଚନ୍ତି ଏହା ଲାଗୁହେବା ସହ ଦେଶର ଏକ ଉତ୍ତମମାନର ଶିକ୍ଷା ବ୍ୟବସ୍ଥା ସ୍ଥାପନ ହେବ ଓ ଏକ ନବଭାରତ ଗଠନ ପାଇଁ ଭବିଷ୍ୟତର ଚ୍ୟାଲେଞ୍ଜଗୁଡ଼ିକୁ ସୁଯୋଗରେ ପରିଣତ କରିବା ଲାଗି ପଥ ଖୋଲିଦେବ ନ୍ୟାୟପାଳିକା ପ୍ରତି ଦେଶର ଜନସାଧାରଣଙ୍କ ଅଗାଧ ବିଶ୍ୱାସକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍କୋର୍ଟଙ୍କ ରାୟକୁ ଦେଶର ଜନସାଧାରଣ ସାଦରେ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଶେଷ କରିବା ପୂର୍ବରୁ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରି କୋଭିଡ୍ ନାଇଣ୍ଟିନ୍ର ମୁକାବିଲାରେ ସତର୍କତା ଓ ଦାୟିତ୍ୱ ସଂପନ୍ତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ରାଜନାଥ ଆର୍ମୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସେନାର ମନୋବଳ ବୃଦ୍ଧି ଓ ଯୁଦ୍ଧ ଅଭିଯାନ ଆବଶ୍ୟକତା ପୂରଣ ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି ରାଷ୍ଟ୍ରର ସୁରକ୍ଷାରେ ଦେଶର ସେନା ସର୍ବାଗ୍ରେ ରହିଛି ବୋଲି ସେ କହିଛନ୍ତି ଅନ୍ୟ ଦେଶର ଭୂମି ଅକ୍ତିଆର କରିବା ପାଇଁ ଭାରତ କୌଣସି ସମୟରେ କିିୟା କେଉଁଠାରେ କଦାପି ଆକ୍ରମଣ କରିନଥିବାର ଇତିହାସ ସାକ୍ଷୀ ଅଛି ବୋଲି ଶ୍ରୀ ସିଂହ କହିଛନ୍ତି ଭାରତ ଭୂମି ନୁହେଁ ହୃଦୟ ଜିଣିବାରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି ତେବେ ଏହାର ଅର୍ଥ ନୁହେଁ ଆମେ ଆମର ଆତ୍ମସମ୍ମାନକୁ କ୍ଷୁର୍ଣ୍ଣ କରିବା ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଆମର ସମସ୍ତ କାର୍ଯ୍ୟାନୁଷ୍ଠାନ ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ପାଇଁ ନୁହେଁ ବରଂ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଯଦି କୌଣସି ଦେଶ ଭାରତ ଉପରେ ଆକ୍ରମଣ କରେ ତେବେ ତାକୁ ଠିକଣା ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁସେନା ନିକଟରେ ବହୁ ବର୍ଷ ଧରି ଆଧୁନିକ ଲଢୁଆ ବିମାନ ନଥିଲା

ଲଦାଖର ଦଲୱାନ୍ ଉପତ୍ୟକାରେ ପ୍ରାଶବଳୀ ଦେଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଶ୍ରୀ ସିଂହ କହିଛନ୍ତି ସମଗ୍ର ଦେଶ ସେମାନଙ୍କ ପରିବାର ପଛରେ ରହିଛି ସ୍ୱାଧୀନତା ଦିବସ ଅବସରରେ ଶ୍ରୀ ସିଂହ ସେନା ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି